ପ୍ରଧାନମନ୍ତ୍ରୀ ଶିଖର ବୈଠକର ପ୍ରଥମ ଅଧିବେଶନରେ ଆଜି ରାତିରେ ଉଦ୍ବୋଧନ ଦେବେ

ଜାମ୍ମୁ କାଶ୍ମୀରର ଷଷ୍ଠ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ ପାଇଁ ମତଦାନ ଆସନ୍ତାକାଲି ହେବ

ପ୍ରତିଯୋଗିମାନେ ଚାରୋଟି ଶ୍ରେଣୀରେ ବିଭକ୍ତ ହେବେ

କୃଷିକ୍ଷେତ୍ରରେ ସ୍ଥାୟୀ ତଥା ଉପଯୁକ୍ତ ବିକାଶ ସଂକ୍ରାନ୍ତରେ ସହମତି ସୃଷ୍ଟି ଉପରେ ଏଥିରେ ଆଲୋକପାତ କରାଯିବ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶିଖର ବୈଠକର ପ୍ରଥମ ଅଧିବେଶନରେ ଉଦ୍ବୋଧନ ଦେବେ ପ୍ରଧାନମନ୍ତ୍ରୀ ବ୍ରିକ୍ସ ଦେଶଗୁଡ଼ିକର ନେତାମାନଙ୍କ ସହ କଥାବାର୍ତ୍ତା କରିଛନ୍ତି

ଆନ୍ତର୍ଜାତିକ ତୈଳ ମୂଲ୍ୟରେ ଅସ୍ଥିରତା ଯୋଗୁଁ ସୃଷ୍ଟି ହୋଇଥିବା ଅସୁବିଧା ସ୍କିଲ୍ ଇଣ୍ଡିଆ ମୁଦ୍ରା ଯୋଜନା ଡିଜିଟାଲ୍ ଇଷ୍ଠିଆ ଓ ଜିଏସ୍ଟି ଭଳି ମୁଖ୍ୟ ଯୋଜନାଗୁଡ଼ିକ ସମେତ ଆହୁରି ଅନେକ ବିଷୟ ଉପରେ ଆଲୋକପାତ କରାଯିବ ବୁଏନସ୍ ଆଇରିସ୍ରେ ପହଞ୍ଚବା ପରେ ଏକ କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେଇ ଶ୍ରୀ ମୋଦି କହିଛନ୍ତି ଆନ୍ତର୍କାତିକ ଅର୍ଥନୀତି ଓ ସ୍ଥାୟୀ ବିକାଶ ଭଳି ପ୍ରସଙ୍ଗଗୁଡ଼ିକ ଉପରେ ଶିଖର ବୈଠକରେ ମୁଖ୍ୟତଃ ଆଲୋଚନା ହେବ ଡିକ୍ଜି ବିଏସଏଫ ବିଏସଏଫ ମହାନିର୍ଦ୍ଦେଶକ ରଜନୀକାନ୍ତ ମିଶ୍ର କହିଛନ୍ତି ୱାଘା ଓ ଅଟାରୀ ସୀମାରେ ଯବାନମାନେ ବୃତ୍ତିଗତ ଉତ୍କର୍ଷର ପରିଚୟ ଦେଇ ଆସ୍କୁଛନ୍ତି ସେହିଭଳି କର୍ତ୍ତାରପୁର କରିଡର ଠାରେ ମଧ୍ୟ ବୃତ୍ତିଗତ ଉତ୍କର୍ଷର ପରିଚୟ ଦେବେ

ସେ ଆହୁରି ମଧ୍ୟ କହିଛନ୍ତି ଯେ ସମନ୍ୱିତ ସୀମା ପରିଚାଳନା ଯୋକନାର କାର୍ଯ୍ୟ ସୁରୁଖୁରରେ ଚାଲୁ ରହିଛି ଗତବର୍ଷ ପାକିସ୍ତାନ ପଟୁ ଆଖିବୁଜା ଗୁଳିଚାଳନାକୁ ଯବାନମାନେ ସାହାସର ସହ ରୋକିପାରିଥିଲେ ସୀମା ଚାରିପଟେ କେତେକ କ୍ୟାମ୍ପ ଠାବ କରିବା ଖବର ଯବାନମାନଙ୍କୁ ବିଭିନ୍ନ ସୂତ୍ରରୁ ମିଳିଥିବା ଶ୍ରୀ ମିଶ୍ର କହିଛନ୍ତି ଯବାନମାନଙ୍କ ସୀମା ପାରି ହେବାର କୌଣସି ଅଧିକାର ନ ଥିଲେ ମଧ୍ୟ ସେମାନେ ସୁପରିକ୍ସିତ ଉପାୟରେ ଯେ କୌଣସି ଆକ୍ରମଣ ପ୍ରତିଆକ୍ରମଣ ପାଇଁ ଉଦ୍ୟମ ଜାରି ରଖିଛନ୍ତି

ପାକିସ୍ତାନ ଯଦି ଭାରତ ସହ ମିଶି ଚାଲିବାକୁ ଚାହେଁ ତେବେ ସେ ନିଜକୁ ଏକ ଧର୍ମନିରପେକ୍ଷ ରାଷ୍ଟ୍ରରେ ପରିଣତ କରିବାକୁ ହେବ ପାକିସ୍ତାନ ଯଦି ଭାରତ ଭଳି ନିଜକୁ ଏକ ଧର୍ମନିରପେକ୍ଷ ରାଷ୍ଟ୍ରଭାବେ ବିକଶିତ କରିବାକୁ ଚାହେଁ ତେବେ ଯାଇଁ ତାହାକୁ ସୁଯୋଗ ମିଳିପାରେ

ସେ କହିଛନ୍ତି ଭାଷାରେ ଅନୁବାଦ ଓ ସାମରିକ କୂଟନୀତି ଭଳି କିଛି କ୍ଷେତ୍ରକୁ ଯଦି ମହିଳା କ୍ୟାଡେଟ୍ମାନଙ୍କୁ ଦିଆଯାଏ ତେବେ ଏହା ଲାଭଚନକ ହେବ

ସେହି କ୍ୟାଡେଟ୍ମାନେ ଆଫଗାନିସ୍ତାନଭୁଟାନ କିରିଗିଜ୍ସ୍ତାନ ଲେସୋଥୋ ତାଞ୍ଜାନିଆ ତାଜିକିସ୍ତାନ ମରିସସ୍ ଭିଏତ୍ନାମ ଓ ଶ୍ରୀଲଙ୍କାର୍ ଅଛନ୍ତି

ନ୍ତଆଦିଲ୍ଲୀରେ ନୀତି ଆୟୋଗ ଦ୍ୱାରା ଆୟୋଜିତ ସ୍ୱାସ୍ଥ୍ୟସେବା ବିକାଶ କଥାବାର୍ତ୍ତାରେ ଉଦ୍ବୋଧନ ଦେଇ ଡଃ ପାଉଲ କହିଛନ୍ତି' ଭାରତକୁ ସାର୍ବଜନୀନ ସ୍ୱାସ୍ଥ୍ୟସେବା ଯୋଗାଣକୁ ନିଣ୍ଠିତ କରିବାକୁ ହେବ ସେ କହିଛନ୍ତି' ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଏକ ଯୁଗାନ୍ତକାରୀ ପଦକ୍ଷେପ ଯାହା ସାର୍ବଜନୀନ ସ୍ୱାସ୍ଥ୍ୟସେବା ଯୋଗାଣରେ ସାହାଯ୍ୟ କରିବ

ଏହି ଅବସରରେ ନିତି ଆୟୋଗ ସିଇଓ ଅମିତାଭକାନ୍ତ କହିଛନ୍ତି' ଡିଜିଟାଲ ସ୍ୱାସ୍ଥ୍ୟ ବ୍ୟବସ୍ଥା ସ୍ୱାସ୍ଥ୍ୟ ସେବା ଯୋଗାଣରେ ବ୍ୟାପକ ପରିବର୍ତ୍ତନ ଆଶିବ ସେ କହିଛନ୍ତି' ସ୍ୱାସ୍ଥ୍ୟ ସେବା ଯୋଗାଣରେ ରୋଗୀମାନଙ୍କର ସୁବିଧାକୁ ପ୍ରାଧାନ୍ୟ ଦେବାର ଆବଶ୍ୟକତା ରହିଛି

ଉଧମପୁର କିଲ୍ଲାର ଗୋଟିଏ ବ୍ଲକରେ ଏହି ପର୍ଯ୍ୟାୟରେ ଭୋଟଗ୍ରହଣ କରାଯିବ ଆମ୍ଘେଦକର ଡଃ ଆମ୍ବେଦକର ଅନ୍ତରାଷ୍ଟ୍ରୀୟ କେନ୍ଦ୍ର ଓ ଜବାହାରଲାଲ ନେହେରୁ ବିଶ୍ବିଦ୍ୟାଳୟ ମଧ୍ୟରେ ଏମଓ ୟୁ ସ୍ୱାକ୍ଷରିତ ହୋଇଛି ସାମାଜିକ ଅର୍ଥନୈତିକ ପରିବର୍ତ୍ତନ ଏବଂ ଉନ୍ନତିକରଣ ପାଇଁ ଗବେଷଣାକୁ ଅଧିକ ପ୍ରୋହାହିତ କରିବା ଏବଂ ନୀତି ନିର୍ଦ୍ଧାରଣ କରିବା ଏହାର ଲକ୍ଷ୍ୟ ନ୍ତଆଦିଲ୍ଲୀଠାରେ ସାମାଜିକନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରୀ ଥଓ୍ୱାରଚାନ୍ଦ ଗେହେଲଟ୍ଙ୍କ ଉପସ୍ଥିତିରେ ଏହି ଏମଓୟୁ ସ୍ୱାକ୍ଷରିତ ହୋଇଛି ସାମାଜିକ ଓ ଅର୍ଥନୈତିକ ପରିବର୍ତ୍ତନ ପାଇଁ ଗବେଷଣା ଏବଂ ଆନୁଷ୍ଠଙ୍ଗିକ କାର୍ଯ୍ୟକ୍ରମ ଏହି ଏମଓୟୁର ମୁଖ୍ୟ ଉଦ୍ଦେଶ୍ୟ ସେ କହିଛନ୍ତି ବିଶ୍ୱବିଦ୍ୟାଳୟ ଏବଂ ଆୟେଦକର ଅନ୍ତରାଷ୍ଟ୍ରୀୟ କେନ୍ଦ୍ର ମିଳିତଭାବେ ଆୟେଦକର ସମ୍ପର୍କରେ ଅଧ୍ୟୟନ କରିବାର ସହ ଶାନ୍ତି ଉନ୍ନତି ଏବଂ ବୌଦ୍ଧଧର୍ମରେ ଘଟିଥିବା କ୍ରମ ବିକାଶ ଏବଂ ଉନ୍ନତି ଓ ଜୀବିକା ଉପରେ ଅଧ୍ୟୟନ କରିବେ ଏହି ଏମଓୟୁ କେଏନୟୁର କୁଳପତି ପ୍ରଫେସର ଏମ କଗଦେଶକୁମାର ଓ ଆୟେଦକର ଆନ୍ତରାଷ୍ଟ୍ରୀୟ କେନ୍ଦ୍ରର ନିର୍ଦ୍ଦେଶକ ଅତୁଲ ଶର୍ମାଙ୍କ ମଧ୍ୟରେ ହୋଇଛି

ଅର୍ଥନୈତିକ ଓ ବୈଷୟିକ ସହଯୋଗ ସଂକ୍ରାନ୍ତ ଭାରତ ୟୁଏଇ ମିଳିତ କମିଶନ ବୈଠକର ଦ୍ୱାଦଶ ଅଧିବେଶନରେ ସେ ୟୁଏଇ ବୈଦେଶିକ ମନ୍ତ୍ରୀ ଶେଖ ଅବଦୁଲ୍ଲା ବିନ୍ ଜୟେଦ ଅଲନ୍ୟାହିୟାଁ ଙ୍କ ସହିତ ମିଳିତ ଅଧ୍ୟକ୍ଷତା କରିବେ ଭାରତ ଓ ୟୁଏଇ ମଧ୍ୟରେ ଘନିଷ୍ଠ ବନ୍ଧୁତ୍ୱ ପୂର୍ଣ୍ଣ ସମ୍ପର୍କ ରହିଛି ଦୁଇଦେଶ ମଧ୍ୟରେ ଶହ ଶହ ବର୍ଷ ଧରି ସାଂସ୍କୃତିକଧାର୍ମିକ ଓ ଅର୍ଥନୈତିକ ସମ୍ପର୍କ ରହିଆସିଛି ଏଇ କିଛିଦିନ ମଧ୍ୟରେ ଦୁଇ ଦେଶର ଉଚ୍ଚ କର୍ତ୍ତ୍ୱପକ୍ଷଙ୍କ ଦ୍ୱାରା ପରସ୍କର ଦେଶକୁ ଗସ୍ତ ଉଭୟଙ୍କ ମଧ୍ୟରେ ସମ୍ପର୍କକୁ ଭାଗିଦାରୀସ୍ତରକୁ ନେଇଯାଇଛି

ଆଧୁନିକ ୟୁଏଇର ପ୍ରତିଷାତା ଶେଖ ଜୟେଦଙ୍କର ଜନ୍ମ ଶତବାର୍ଷିକୀ ମଧ୍ୟ ପାଳିତ ହେଉଛି ଶ୍ରୀମତୀ ସ୍ୱରାଜ ଆବୁଧାବିରେ ପ୍ରବାସୀ ଭାରତୀୟମାନଙ୍କୁ ସହ ବାର୍ତ୍ତାଳାପ କରିବେ

ଡବ୍ଲ୍ୟଏଫ୍ଆଇ ସଭାପତି ବ୍ରିଜ୍ଭଷଣ ଶରନ ସିଂହ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଉପସ୍ଥିତିରେ ଏହି ଘୋଷଣା କରିଛନ୍ତି